କୃଷକମାନେ ବ୍ୟକ୍ତିଗତ ସ୍ତରରେ ଗ୍ରାମରେ ଆଧୁନିକ ସଂରକ୍ଷଣ ସୁବିଧା ସୂଷ୍ କରିବାକୁ ସକ୍ଷମ ହେବେ

ଡାକବାଜି ଯନ୍ତ ମାଧ୍ଧମରେ ଲୋକଙ୍କୁ ସଂକ୍ରମଣ ତଥା ସଟ୍ଡାଉନ୍ ନେଇ ସଚେତନ କରାଯାଉଛି

ସେହିଭଳି ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ଧ ଅନ୍ରର୍ପ କାର୍ଯ୍ୟକ୍ମମାନ ଆୟୋଜିତ ହୋଇଥିବା ନେଇ ସମ୍ଘାଦ ଆମର ହସ୍ତଗତ ହୋଇଛି